ବିଶ୍ୱର ଅନେକ ଗରିବ ରାଷ୍ଟ ଏହି ଉଜ୍ୱଳା ଯୋଜନାକୁ ମଡେଲ ଭାବେ ଗ୍ରହଣ କରୁଛନ୍ତି ବୋଲି ମନ୍ତୀ ଶ୍ରୀ ପ୍ରଧାନ ଏହି ଅବସରରେ ସ୍ଚନା ଦେଇଛନ୍ତି

ଗତକାଲି ମୁଖ୍ୟମନ୍ତୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଏହା ଘୋଷଣା କରିଛନ୍ତି